ଚାଷକାର୍ଯ୍ୟ କରିବା ପାଇଁ ଇଛା ଥିଲେ ମଧ୍ଧ ଜଳସେଚନର ସୁବିଧା ନଥିଲା ତାଙ୍କର ନିକର କମି ଥିଲେ ମଧ୍ଧ ପାଶିର ଅଭାବ ଯୋଗୁଁ ଚାଷକାର୍ଯ୍ୟ କରିପାରୁନଥିଲେ ତେବେ ଉଦ୍ୟାନ ବିଭାଗର ସହଯୋଗରେ ପ୍ରଧାନମନ୍ତୀ କୃଷି ସିଅନ ଯୋଜନାରେ ତାଙ୍କୁ ଜଳସେଚନର ସ୍ବିଧା ମିଳିଲା